ଏହାଦ୍ୱାରା କେନ୍ଦୁଝରରୁ ଖଶିଜ ଦ୍ରବ୍ୟ ପରିବହନ ସହଜ ଓ ସୁଗମ ହେବ

କାରଣ ଅନେକ ପରୀକ୍ଷା କେନ୍ଦ ଗ୍ରାମାଞଳରେ ରହିଛି

ସେ ନିଜର ଟିଟର ହ୍ୟାଣ୍ଡଲ ଜରିଆରେ ଏହି ଘୋଷଣା କରିଛନ୍ତି

କୋଭିଡ୍ ଗାଇଡ୍ଲାଇନ୍ ମାନି ପାଠପଢ଼ା ଅନୁଷ୍ଷିତ ହେବ

ଫଳରେ ଶୀଘ୍ର ଓ ସହଜରେ କାମ ହୋଇପାରିବ

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ